ଆମେରିକା ଓ ଚୀନ୍କୁ ପଛରେ ପକାଇ ଭାରତ ଟିକାକରଣ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚପାରିଛି

ଚିକା ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁଯାୟୀ ଆଜି ଜ୍ୟୋତିବା ଫୁଲେଙ୍କ ଜୟନ୍ତୀରୁ ଚାରିଦିନିଆ ସ୍ୱତନ୍ତ ଟିକାକରଣ ଅଭିଯାନ 'ଟିକା ଉହବ' ଦେଶବ୍ୟାପୀ ଆରୟ ହୋଇଛି

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ କରିଆରେ ଦେଶବାସୀଙ୍କୁ ଏହି ସାମୃହିକ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍ ହେବାପାଇଁ ଆହ୍ୱାନ ଜଣାଇଛନ୍ତି ଟିକା ଉହବର ପ୍ରଥମ ଦିନରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଟିକାକରଣ ପ୍ରକ୍ରିୟାକୁ ଜୋର୍ଦାର୍ କରାଯାଇଛି ଗୁଜୁରାଟ୍ରେ ଅଣାନବେ ଲକ୍ଷ ଲୋକ ଆଜିସ୍ବଦ୍ଧା ଟିକା ନେଇଥିବାବେଳେ ଏହି ଚାରିଦିନିଆ ଟିକା ଉତ୍ସବ କାଳରେ ଅଧିକ ଲୋକଙ୍କୁ ସାମିଲ୍ କରିବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି

ସିକ୍ଟିମ୍ର ଗ୍ୟାଙ୍ଗ୍ଟକ୍ରେ ଆଜିଠାରୁ ଅଧିକ ସଂଖ୍ୟକ ଟିକାକରଣ କେନ୍ଦ୍ର କାର୍ଯ୍ୟାରୟ କରିଛି ମୁଖ୍ୟମନ୍ତ୍ରୀ ପିଏସ୍ ତମଙ୍ଗ କୋଭିଡ୍ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ଦେଶର ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଲୋକମାନଙ୍କ ମଧ୍ୟରେ ଟିକା ନେବାପାଇଁ ଆଗ୍ରହ ପ୍ରକାଶ ପାଇଥିବା ଖବର ମିଳିଛି ରାଜ୍ୟରେ ଟିକାକରଣ ସଫଳତାର ଶୀର୍ଷ ଛୁଇଁଛି

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ମହାମାରୀର ମୁକାବିଲା ନିମନ୍ତେ ଅଧିକ ସଂଖ୍ୟାରେ ଜନସାଧାରଣ ଟିକା ନେବାପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ରାଜ୍ୟଗୁଡ଼ିକ ବ୍ୟବହାର କରୁଥିବା ଆର୍ଟିପିସିଆର୍ ମେସିନ୍ଗୁଡ଼ିକୁ ଭାରତୀୟ ଭେଷଜ ଗବେଷଣା ପରିଷଦ ନିର୍ଦ୍ଦେଶାବଳୀ ଅନୁଯାୟୀ ଅପ୍ଗ୍ରେଡ୍ କରିବାପାଇଁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ନିଜ ସହ ପରିବାରର ସୁରକ୍ଷା ଓ ଦେଶର ସୁରକ୍ଷା କରୋନା ବିରୋଧୀ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିବ

ଏନ୍ଆଇଏ ଆରେଷ୍ଟ ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଣ୍ଟିଲିୟା ବୋମା ଘଟଣାରେ ମୁମ୍ବାଇର ସହକାରୀ ପୁଲିସ୍ ଅଧିକାରୀ ରିୟାଜ୍ କାଜିଙ୍କୁ ଗିରଫ କରିଛି

ପୂର୍ବରୁ ଏନ୍ଆଇଏ କାଜିଙ୍କୁ ବହୁବାର ପଚରା ଉଚରା କରିଥିଲା

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଆଜି ମତଦାନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ଘନ ଘନ ପ୍ରଚାର କରୁଛନ୍ତି

ତାଙ୍କ ସହ ଦିଲୀପ୍ ଘୋଷ ମିଥୁନ ଚକ୍ରବର୍ତ୍ତୀ ଏବଂ ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ବର୍ଦ୍ଧମାନ୍ କୋଲ୍କାତା ଉତ୍ତର ଦିନାକ୍ପୁର ଏବଂ ଜଲପାଇଗୁଡ଼ିରେ ପ୍ରଚାର କାର୍ଯ୍ୟ କରିଛନ୍ତି

ଅନ୍ୟପକ୍ଷରେ ସଂଯୁକ୍ତ ମୋର୍ଚ୍ଚାର ବିଭିନ୍ନ ନେତାମାନେ କେତେକ ସ୍ଥାନରେ ପ୍ରଚାର କାର୍ଯ୍ୟ କରିଛନ୍ତି

ସେହି ସନ୍ତାସବାଦୀମାନେ ଦକ୍ଷିଣ କାଶ୍କୀର୍ର ଦୁଇଟି ଅଲଗା ସ୍ଥାନରେ ସ୍ରରକ୍ଷା ବଳୟ ଭେଦ କରିବାକୁ ଚେଷ୍ଟା କରୁଥିଲେ

ସେମାନଙ୍କ ନିକଟରୁ ବହୁ ପରିମାଣର ଅଫୁଟା ଗୁଳି ଓ ବନ୍ଧୁକ ଜବତ କରାଯାଇଛି କୋଭିଡ୍ ଦିଲ୍ଲୀରେ ବୃଦ୍ଧି ପାଉଥିବା ଅନିୟନ୍ତିତ ସଂକ୍ରମଣ ହାରକ୍ ରୋକିବା ଦିଗରେ ସେଠାକାର ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ଚଳିତ ମାସ ଶେଷ ଯାଏଁ ସମସ୍ତ ପ୍ରକାର ସାମାଜିକ ରାଜନୈତିକ କ୍ରୀଡ଼ା ମନୋରଞ୍ଜନ ଶୈକ୍ଷିକ ସାଂସ୍କୃତିକ ଧାର୍ମିକ ଏବଂ ପର୍ବପର୍ବାଣିଗୁଡ଼ିକରେ ଲୋକମାନଙ୍କ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି